ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ମଧ୍ୟସ୍ଥତା କମିଟି କୌଣସି ପ୍ରକାର ଚୃଡ଼ାନ୍ତ ମୀମାଂଶାରେ ପହଞ୍ଚପାରି ନାହାନ୍ତି

ଜେକେ ଅମରନାଥ ଯାତ୍ରା ଆତଙ୍କବାଦୀ ଆକ୍ରମଣର ବିପଦ ଦୃଷ୍ଟିରୁ ଅମରନାଥ ଯାତ୍ରୀ ଓ କାଶ୍କୀର ଉପତ୍ୟକାରେ ପର୍ଯ୍ୟଟକମାନଙ୍କ ରହଣି କାଣ୍ଟ୍ଛାଣ୍ଟ କରିବାପାଇଁ ଜନ୍ମ ଓ କାଶୁୀର ସରକାର ଆଜି ନିରାପତ୍ତା ସତର୍କତା ଜାରି କରିଛନ୍ତି ରାଜ୍ୟର ଘରୋଇ ବିଭାଗ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଅମରନାଥ ଯାତ୍ରା ଉପରେ ସନ୍ତାସବାଦୀ ଆକ୍ରମଣ ହେବାର ଗ୍ରଇନ୍ଦା ସ୍ବଚନା ପାଇବା ପରେ ଏପରି ସତର୍କତା ଜାରି କରାଯାଇଛି ପୂର୍ବରୁ ଲେଫ୍ଟନାୟ ଜେନେରାଲ୍ କେଜେଏସ୍ ଥିଲୋଁ ଜିଓସି ଚିନାର କର୍ପସ୍ ଏବଂ ରାଜ୍ୟ ପୁଲିସ୍ ମୁଖ୍ୟ ଦିଲ୍ବାଗ୍ ସିଂ ଶ୍ରୀନଗରରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ କହିଥିଲେ ଲସ୍କର ଜେସ ଓ ଅନ୍ସର ଘଜ୍ୱାତୁଲ୍ ହିନ୍ଦ୍ ସନ୍ତାସବାଦୀମାନେ ପାକିସ୍ତାନୀ ସେନାବାହିନୀର ସମର୍ଥନରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବାପାଇଁ ଯୋଜନା କର୍ରଛନ୍ତି ସୈନ୍ୟବାହିନୀ ପ୍ରଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ବାଲ୍ତାଲ୍ ଓ ପହଲ୍ଗାମ୍ ଅମରନାଥ ଯାତ୍ରାପଥରେ ତନାଘନା ଅନୁସନ୍ଧାନ କରାଯାଇ ବିପୁଳ ପରିମାଣର ଅସ୍ପଶସ୍ତ ଓ ଲ୍ୟାଣ୍ଡ ମାଇନ୍ ଜବତ କରାଯାଇଛି ଏହି ଲ୍ୟାଣ୍ଡ ମାଇନ୍ଗୁଡ଼ିକରେ ପାକିସ୍ତାନୀ ଆର୍ମିର ଚିହ୍ ରହିଛି

ସନ୍ତାସବାଦୀ ବିରୋଧ କାର୍ଯ୍ୟାନୁଷ୍ଠାନବେଳେ ପାକିସ୍ତାନର ସନ୍ତାସବାଦୀ ଫୟାଜ୍ ପାଞ୍ଜୁ ଓ ମୁନ୍ନା ଲାହୋଡ଼ି ପ୍ରାଣ ହରାଇଥିବା ସେମାନେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଚ୍ଛନ୍ତି ଜୟଶଙ୍କର ପମ୍ପିଓ ମିଟିଂ ଭାରତ କହିଛି କାଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା କରିବାପାଇଁ ଯଦି ନିହାତି ଆବଶ୍ୟକ ପଡ଼େ ତେବେ କେବଳ ପାକିସ୍ତାନ ସହ ଏ ବିଷୟରେ ଦ୍ୱିପକ୍ଷୀୟ କଥାବାର୍ତ୍ତା କରାଯିବ ବୈଦେଶିକ ମନ୍ତ୍ରୀ ଏସ୍ କୟଶଙ୍କର ଆଜି ଟ୍ୱିଟର୍ ମାଧ୍ୟମରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କୁ ସ୍ୱଷ୍ଟଭାବେ ଏହା ଜଣାଇଛନ୍ତି ଶ୍ରୀ ପମ୍ପିଓ ଏବେ ଥାଇଲ୍ୟାଣ୍ଡ ଗସ୍ତରେ ଅଛନ୍ତି କାଶୁୀର ପ୍ରସଙ୍ଗରେ ମଧ୍ୟସ୍ତା କରିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରସ୍ତାବ ଦେବାର କେଇଦିନ ପରେ ଭାରତ ଏଭଳି ସ୍ୱଷ୍ଠୀକରଣ ଦେଇଛି

ନବମ ପୂର୍ବ ଏସିଆ ବୈଦେଶିକ ମନ୍ତ୍ରୀୟ ଶୀର୍ଷ ବୈଠକର ଦ୍ୱିତୀୟ ଦିନରେ ଶ୍ରୀ ଜୟଶଙ୍କର ମାଇକ୍ ପମ୍ପିଓଙ୍କୁ ସାକ୍ଷାତ୍ କରିଛନ୍ତି କାଶୁୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟସ୍ଥତା କରିବାପାଇଁ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବିବାଦୀୟ ବୟାନ ପରେ ଦୁଇ ଦେଶର ତୁଙ୍ଗ ଅଧିକାରୀମାନଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଏସସି ଉନାବ କେସ୍ ଉନାବ ବଳାକ୍କାର ପୀଡ଼ିତାଙ୍କ ଦୂର୍ଘଟଣା ମାମଲାର ଶ୍ରଣାଣି ଉତ୍ତର ପ୍ରଦେଶର୍ ଦିଲ୍ଲୀ ବଦଳି କରିବାପାଇଁ ସୁପ୍ରିମ୍କୋର୍ଟ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସିବିଆଇ ପକ୍ଷର୍ତ ସଲିସିଟର ଜେନେରାଲ୍ ତୃଷାର ମେହତା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଦୀପକ୍ ଗ୍ରପ୍ତାଙ୍କ ଖଣ୍ଡପୀଠ ଆଗରେ କହିଥିଲେ ଦୁର୍ଘଟଣା ଗତ ରବିବାର ଦିନ ଘଟିଛି ଏବଂ ବର୍ତ୍ତମାନ ସେ ସଂକ୍ରାନ୍ତରେ ତଦନ୍ତ ଚାଲିଛି ତଦନ୍ତ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଆଇନ ଅନୁଯାୟୀ ଏହି ମାମଲାକୁ ଅନ୍ୟତ୍ର ବଦଳି କରାଯାଇପାରିବ ନାହିଁ ବୋଲି ଶ୍ରୀ ମେହେତା ଖଣ୍ଡପୀଠ ଆଗରେ କହିବା ପରେ ସୁପ୍ରିମ୍କୋର୍ଟ ତାଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ଖଣ୍ଡପୀଠ କହିଛନ୍ତି ପୀଡ଼ିତାଙ୍କୁ ନ୍ନଆଦିଲ୍ଲୀର ଏମ୍ସ୍ରେ ଚିକିତ୍ସା କରିବାପାଇଁ ତାଙ୍କ ପରିବାର ଚାହିଁଲେ ନେଇପାରିବେ ପୀଡ଼ିତା ସଂଜ୍ଞାହୀନ ଅବସ୍ଥାରେ ଭେଷ୍ଟିଲେଟରରେ ରହ୍ରିଥିବାରୁ ବର୍ତ୍ତମାନ ତାଙ୍କୁ ଲକ୍ଷ୍ମୌରେ ଚିକିତ୍ସା କରାଯାଉ ବୋଲି ପରିବାର ଚାହୁଁଥିବା ବିଷୟ ବରିଷ୍ଣ ଓକିଲ ଭି ଗିରି କୋର୍ଟରେ ଜଣାଇଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି ଏଠାରେ ସ୍କରଣଯୋଗ୍ୟ ପୀଡ଼ିତା ଯାତ୍ରା କର୍ଥିବା କାର୍ ସହ ଟ୍ରକ୍ର ଧକ୍କା ହେବାରୁ ପୀଡ଼ିତାଙ୍କ ଖୁଡ଼ୀ ଓ ମାଉସୀଙ୍କ ମୃତ୍ୟ ଘଟିଥିବାବେଳେ ସେ ଓ ତାଙ୍କ ଓକିଲ ଗୁରୁତର ଭାବେ ଆହତ ହୋଇଥିଲେ

ଯଦି କୌଣସି ବ୍ୟକ୍ତି ସନ୍ତାସବାଦୀ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି କିମ୍ବା ଅଂଶ ଗ୍ରହଣ କରନ୍ତି ସନ୍ତାସଦାବୀମାନଙ୍କୁ ନିଯୁକ୍ତ କରନ୍ତି ସନ୍ତାସବାଦର ପ୍ରସାର କରନ୍ତି କିମ୍ବା ଯେକୌଣସି ପ୍ରକାରର ସନ୍ତାସବାଦ ସହ ସଂଶ୍ରିଷ୍ଟ ରହିଥା'ନ୍ତି ତେବେ ସେହି ବ୍ୟକ୍ତିଙ୍କୁ ସନ୍ତାସବାଦୀ ଭାବେ ଘୋଷଣା କରିବାପାଇଁ ଏହି ବିଲ୍ କେନ୍ଦ୍ର ସରକାରଙ୍କ କ୍ଷମତା ପ୍ରଦାନ କରିବ ଜାତୀୟ ତଦନ୍ତକାରୀ ସଂସ୍ଥାଦ୍ୱାରା ତଦନ୍ତ ଚାଲିଥିଲାବେଳେ କୌଣସି ସମ୍ପତ୍ତିକ୍ କୋରଖ କିମ୍ବା ବାଜ୍ୟାପ୍ତ କରିବା ଲାଗି ଏନ୍ଆଇଏର ମହାନିର୍ଦ୍ଦେଶକଙ୍କ ଏହାଦ୍ୱାରା କ୍ଷମତା ଦିଆଯାଇଛି ପୂର୍ବର୍ତ୍ତ କୌଣସି ବ୍ୟକ୍ତିଙ୍କ ସନ୍ତାସବାଦୀ ଭାବେ ସରକାର ଘୋଷଣା କରିପାରିବେ ନାହିଁ ବୋଲି ଆଇନ ରହିଥିଲା

କେନ୍ଦ୍ର ଓ ରାଜ୍ୟ ସୂଚନା ଆୟୋଗର କମିଶନ୍ମାନଙ୍କର ସେବା କାର୍ଯ୍ୟକାଳ ଦରମା ଭତ୍ତା ଏବଂ ଅନ୍ୟାନ୍ୟ ସର୍ଭାବଳୀ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିବ

ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ କହିଛନ୍ତି ଜାଲିଆଁୱାଲାବାଗ ଜାତୀୟ ସ୍କାରକୀ ଟ୍ରଷ୍ଟ ସଂକ୍ରାନ୍ତରେ ଚାଲିଥିବା ରାଜନୀତିର ପରିସମାପ୍ତି କରିବାକୁ ସରକାର ଚାହୁଛନ୍ତି ସେ କହିଛନ୍ତି ଏହି ସ୍କାରକୀ ସ୍ଥଳୀକୁ ଜାତୀୟ ସ୍କାରକୀ ସ୍ଥଳୀରେ ପରିଣତ କରିବା ବିଲ୍ର ଲକ୍ଷ୍ୟ ଜଣେ ମନୋନୀତ ଟ୍ରଷ୍ଟିଙ୍କର କାର୍ଯ୍ୟକାଳ ସମ୍ପର୍ଣ୍ଣ ହେବା ପୂର୍ବରୁ କୌଣସି କାରଣ ନ ଦର୍ଶାଇ ତାଙ୍କ କାର୍ଯ୍ୟକାଳର ସମାପ୍ତି ବିଷୟ ଧାର୍ଯ୍ୟ କରିବାପାଇଁ କେନ୍ଦ୍ର ସରକାରଙ୍କୁ ଏହି ବିଲ୍ କ୍ଷମତା ପ୍ରଦାନ କରିବ କଂଗ୍ରେସ ସଦସ୍ୟ ଗୁର୍ଜିତ୍ ସିଂ ଊଜଲା କହିଛନ୍ତି ଟ୍ରଷ୍ଟିମାନଙ୍କ ମଧ୍ୟରୁ କଂଗ୍ରେସ ସଭାପତିଙ୍କୁ ବାହାର କରିବା ଲକ୍ଷ୍ୟରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି

ଭାରତ ବାହାରେ ଆଇନ ଅନୁଯାୟୀ ଦଶ୍ଚନୀୟ ଅପରାଧ ଘଟାଇବା କ୍ଷେତ୍ରରେ ବିଦେଶରେ ଥିବା ଭାରତୀୟ ଓ ଭାରତୀୟମାନଙ୍କ ସମ୍ପତ୍ତି ସଂକ୍ରାନ୍ତରେ ତଦନ୍ତ କରିବାପାଇଁ ଏହି ଆଇନ ଏନ୍ଆଇଏକୁ କ୍ଷମତା ଦେଇଛି

ମାନବ ଚୋରାଚାଲାଣ ଓ ସାଇବର ସନ୍ତାସବାଦ ଅପରାଧଗୁଡ଼ିକର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ କରିବା ଲାଗି ମଧ୍ୟ ଏହି ଆଇନ ସହାୟକ ହେବ

ଉଭୟ ଦେଶର ରାଷ୍ଟ୍ରପତି ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ବିଷୟରେ ସମୀକ୍ଷା କରିବେ କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସ୍ଚୀ ରହିଛି ପଣ୍ଟିମ ଆଫ୍ରିକାର ତିନୋଟି ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ କୋବିନ୍ଦ ଗତକାଲି ସନ୍ଧ୍ୟାରେ ଗିନିର ରାଜଧାନୀ କୋନାକ୍ରିରେ ଯାଇ ପହଞ୍ଚିଥିଲେ ବ୍ୟାଡ୍ମିଣ୍ଟନ୍ ବ୍ୟାଙ୍କ୍କକ୍ରେ ଚାଲିଥିବା ଥାଇଲ୍ୟାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଭାରତର ସାତ୍ତିକ ସାଇରାଜ୍ ରାଙ୍କିରେଡ୍ରୀ ଓ ଚିରାଗ୍ ସେଟ୍ଟି ପୁରୁଷ ଡବଲ୍ସ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି କୋରିଆର ଚୋଇ ସୋଲ୍ଗ୍ୟୁ ଓ ସେଓ ସେଓଙ୍ଗ୍ ଜେ ଙ୍କୁ ହରାଇ ସେମାନେ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି